ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହର ଜଳମଗୁ

ରାକଧାନୀ ଭୁବନେଶ୍ୱରରେ ଲଗାଣ ବର୍ଷା ଯୋଗୁଁ ଅନେକ ଘରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଶି ଜମି ରହିଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି

କଟକରେ ବିଭିନୁ ସ୍ତାନରେ ଜମିରହିଥିବା ଜଳ ନିଷାସନ ପାଇଁ ସିଏମ୍ସି ପକ୍ଷରୁ ଏକାଧିକ ପମ୍ମ ଲଗାଯାଇ ଜଳନିଷ୍ସାସନ କରାଯାଉଛି

ଏହି ସମୟରେ ମହ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ

ତେଶୁ ପୁରୀ ସହର ଅଧିକ ଜଳମଗ୍ନ ହୋଇଛି

ଗତକାଲି ବିଳୟିତ ରାତିରେ ସ୍ୱାମୀ ଓ ସ୍ୱୀ ଘରେ ଶୋଇଥିବାବେଳେ ହଠାତ୍ କାନ୍କ ତାଙ୍କ ଉପରେ ପଡ଼ି ଯାଇଥିଲା

ଏହି ଜିଲ୍ଲାର ବରଗଡ଼ ବରପାଲି ଭେଡ଼େନ ଅତାବିରା ବିଜେପୁର ସୋହେଲା ପଦ୍କପୁର ଆଦି ଅଂଚଳରେ ରହୁଥିବା ମେହେର ଭୁଲିଆ କୁଲି ଏବଂ କୁଷ୍ଟା କାତିର ଲୋକେ ବସ୍ତ ବୟନକୁ ନିଜର କୌଳିକ ବୃତି ଭାବରେ ଆଦରି ନେଇଛନ୍ତି

ସମ୍ୟଲପୁରୀ ଶାତୀ ପଣ୍ଟିମ ଓଡ଼ିଶାର ଲୋକସଂସ୍କୃତିର ପ୍ରତୀକ ପାଲଟିଛି

କେନ୍ଦ ଗ୍ରାମ ସ୍ୱରାଜ ଅଭିଯାନରେ ଅନ୍ତର୍ଭୁକ୍ତ ଥିବା ଛଅଟି ଯୋଜନା ସୌଭାଗ୍ୟ ମିଶନ ଇନ୍ଦ୍ରଧନୁଷ ପ୍ରଧାନମନ୍ତୀ ଜନଧନ ଜୀବନବୀମା ଜୀବନ ସୁରକ୍ଷା ଓ ଉଜ୍ୱଳା ଯୋଜନା ସମ୍ମର୍କରେ ସେମାନେ ତଥ୍ୟ ସଂଗ୍ରହ କରିଛନ୍ତି ଏହି ସମସ୍ତ ଯୋଜନା ସମ୍ମର୍କରେ ହିତାଧିକାର ମାନଙ୍କ ସହ ଆଲୋଚନା କରିଛନ୍ତି ନୀତି ଆୟୋଗ ପକ୍ଷରୁ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ଶସକ୍ତିକରଣର ଡେପୁଟୀ ସେକ୍ରେଟାରୀ ଅଜିତ୍ ସାହୁ ମଧ୍ଧ ଚନ୍ଦାହାଣ୍ଡି ବ୍ଲକ ଗସ୍ତ କରିଛନ୍ତି